ସୀତାରମଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗ୍ରାମୀଣ କ୍ଷେତ୍ରର ଅର୍ଥନୀତି ଓ ସାମାଜିକ ଭିଭିମିର ବିକାଶ ସହ କୃଷି ଏବଂ ଅଣ କ୍ଷେତ୍ରକୃଷି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ମାଧ୍ୟମରେ ବେକାରୀ ଓ ଦାରିଦ୍ର୍ୟ ଦୂରୀକରଣର ବିଭିନ୍ନ ଉପାୟ ନିର୍ଷ୍ଣୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କୃଷି ଏବଂ ଗ୍ରାମୀଣ ବିକାଶ କ୍ଷେତ୍ର ସହିତ କଡିତ ବିଭିନ୍ନ ପକ୍ଷଙ୍କ ସହ ଆକି ନୂଆଦିଲ୍ଲୀଠାରେ ତାଙ୍କ ପ୍ରଥମ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକରେ ଶ୍ରୀମତୀ ସୀତାରମଣ କହିଛନ୍ତି ବର୍ତ୍ତମାନ ସରକାରଙ୍କର ପ୍ରାଥମିକତା ତାଲିକାରେ କୃଷିକ୍ଷେତ୍ର ସର୍ବାଗ୍ରେ ରହିଛି ଏହି କ୍ଷେତ୍ର ସହିତ ସମ୍ପୂକ୍ତ ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଏହି ପରାମର୍ଶ ମଣ୍ଡଳୀ ବୈଠକରେ ପ୍ରତିନିଧିତ୍ୱ କଲେ ସେମାନଙ୍କର ନିର୍ଦ୍ଧିଷ୍ଟ ଆବଶ୍ୟକତାକୁ ବିଚାରକୁ ନିଆଯାଇପାରିବ ବୋଲି ସେ କହିଛନ୍ତି କୃଷି ବଜାରର ଉନ୍ନତି ପାଇଁ ଷ୍ଟାର୍ଟ ଅପ୍ କୁ ପ୍ରୋହାହନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏକ ସରକାରୀ ବିବୃତ୍ତି ଅନୁଯାୟୀ କୃଷି ଗବେଷଣା ଏବଂ ତତ୍ ସଂଲଗ୍ନ ସମ୍ପ୍ରସାରିତ ସେବା ଗ୍ରାମୀଣ ବିକାଶ ଅଣକୃଷି କ୍ଷେତ୍ର ଉଦ୍ୟାନ କୃଷି ଖାଦ୍ୟ ପ୍ରକ୍ରିୟାକରଣ ପଶୁପାଳନ ମହ୍ୟସମ୍ପଦ ଏବଂ କୃଷି କ୍ଷେତ୍ରରେ ଷ୍ଟାର୍ଟ ଅପ' ଆଦି ବିଷୟ ଉପରେ ବୈଠକରେ ପୁଙ୍ଗାନୁପୁଙ୍ଗ ଆଲୋଚନା ହୋଇଥିଲା କୃଷି କ୍ଷେତ୍ରରେ ପୁଞ୍ଜିନିବଶେର ବୃଦ୍ଧି ଘଟାଇ ଚାଷୀମାନଙ୍କ ପାଇଁ ବକାର ଉପଲହ୍ଧତା ହାସଲ କରାଇବା ଉପରେ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ର ସହିତ କଡିତ ପ୍ରତିନିଧିମାନେ ବୈଠକରେ ସେମାନଙ୍କର ପରାମର୍ଶ ଉପସ୍ଥାପନ କରିଥିଲେ ଖାଦ୍ୟ ପ୍ରକ୍ରିୟାକରଣ ତଥା ଅଣ କୃଷି କ୍ଷେତ୍ରର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ମଧ୍ୟ ଅନେକ ପରାମର୍ଶ ଦିଆଯାଇଥିଲା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ

ଅମିତ ଶାହା ସାମୁଦ୍ରିକ ଝଡ 'ବାୟୁ' ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପରିସ୍ଥିତି ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ସାହାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟର ବିଭିନ୍ନ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ବୈଠକ ଅନ୍ଦ୍ରଷ୍ଠିତ ହୋଇଯାଇଛି

ସମୀକ୍ଷା ବୈଠକ ପରେ ଶ୍ରୀ ଶାହା ଲୋକମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବା ଓ ଶକ୍ତି ଦୂରସଞ୍ଚାର ସ୍ୱାସ୍ଥ୍ୟ ତଥା ପାନୀୟଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ସୁନିଣ୍ଢିତ କରିବା ପାଇଁ ବରିଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏହି ବୈଠକରେ ସ୍ୱରାଷ୍ଟ୍ର ସଚିବ ଭୂ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଭାରତୀୟ ପାଣିପାଗ ବିଭାଗ ଓ ସ୍ୱରାଷ୍ଟ୍ୟ ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀମାନେ ଯୋଗଦେଇଥିଲେ କେନ୍ଦ୍ର ସରକାର ଓ ସମ୍ପୃକ୍ତ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହି ନିରବଚ୍ଛିନ୍ନ ସମ୍ପର୍କରେ ଅଛନ୍ତି ବୋଲି ଏକ ସରକାରୀ ବିବୂତ୍ତିରେ କୁହାଯାଇଛି

ଭାରତୀୟ ତଟରକ୍ଷା ବାହିନୀ ନୌବାହିନୀ ସ୍ଥଳସେନା ଓ ବିମାନ ତଥା ହେଲିକପୁର ପରିସ୍ଥିତି ଉପରେ କଡା ନଙ୍କର ରଖିବା ପାଇଁ କୁହାଯାଇଛି

ସ୍ଥଳସେନା ନୌବାହିନୀସ୍ଥାନୀୟ ପ୍ରଶାସନ ଓ ବାୟୁସେନା ପକ୍ଷରୁ ନିଖୋଜ ବିମାନର ଜୋରଦାର ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ତେବେ ପ୍ରତିକୃଳ ପାଗ ଓ ଘଞ୍ଚ ବନାନୀ ଏହି ଅଭିଯାନରେ ବାଧା ଉପୁଜାଇଥିଲା ଏବେ ବିମାନ ଯାତ୍ରୀମାନଙ୍କ ଅବସ୍ଥା ସମ୍ପର୍କରେ ଅନୁଧ୍ୟାନ ଜାରି ରହିଛି

ଶ୍ରୀକୁମାର ଲୋକସଭାର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିବା ସହ ନବ ନିର୍ବାଚିତ ସାଂସଦମାନଙ୍କୁ ଶପଥପାଠ କରାଇବେ ବୋଲି ସରକାରୀ ସୂତ୍ରରୁ କଣାପଡିଛି ସେ ମଧ୍ୟ ଲୋକସଭା ବାଚସ୍କତିଙ୍କ ନିର୍ବାଚନ ତଦାରଖ କରିବେ

ପ୍ରାକ୍ ମାଟ୍ରିକ ଓ ମାଟ୍ରିକ ପରବର୍ତ୍ତୀ ଓ ଯୋଗ୍ୟତା ଆଧାରରେ ଏହି ବୂତ୍ତି ପ୍ରଦାନ କରାଯିବ

କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାରମନ୍ତ୍ରୀ ମୁକ୍ତାର ଆବାସ ନକ୍ଭି ଆଜି ନୂଆଦିଲ୍ଲୀଠାରେ ମୌଲାନ ଆଜାଦ୍ ଏକ୍କୁକେଶନ ଫାଉଶ୍ଡେସନର ପରିଚାଳନା ଓ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଶ୍ୱାସର ସହ ଅନ୍ତର୍ଭୁକ୍ତିକୃତ ବିକାଶ ପ୍ରତି ଅଙ୍ଗୀକାରବଦ୍ଧ ଶ୍ରୀ ନକ୍ଭି ଆହୁରି କହିଛନ୍ତି ଅଧାର୍ ୁ ବିଦ୍ୟାଳୟ ଛାଡି ଦେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀମାନଙ୍କୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହିତ ସଂଯୋଗ କରାଯାଇ ସେମାନଙ୍କୁ ଶିକ୍ଷିତ କରାଯିବା ସହ କର୍ମସଂସ୍ଥାନ ଯୋଗାଇ ଦିଆଯିବା କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି ପଢୋ ବଢୋ' ସଚେତନତା ଅଭିଯାନ ସମଗ୍ରଦେଶରେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ଏହି ଅବସରରେ ଘୋଷଣା କରିଛନ୍ତି ସାମାଜିକ ଓ ଆର୍ଥକ କାରଣରୁ ଯେଉଁସବୁ ଅଞ୍ଚଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅମାନଙ୍କ ସ୍କୁଲକ୍ ପଠାଯାଉନାହିଁ ସେହିସବ୍ ଅଞ୍ଚଳରେ ଲୋକମାନଙ୍କ ଶିକ୍ଷା ପ୍ରତି ସଚେତନ ହେବା ଦିଗରେ ଏହି ଅଭିଯାନ ବିଶେଷଭାବେ ସହାୟକ ହେବ ପଥପ୍ରାନ୍ତ ନାଟକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ସାଂସ୍କତିକ ଚଳଚ୍ଚିତ୍ର ମାଧ୍ୟମରେ ଏହି ଅଭିଯାନ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ନକ୍ଭି କହିଛନ୍ତି ନବୀନ ପିଏମ୍ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଓଡିଶାର ମ୍ରଖମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଶ୍ରୀ ପଟ୍ଟନାୟକ ନ୍ନଆଦିଲ୍ଲୀର ସାମ୍ଭାଦିକମାନଙ୍କୁ କହିଛନ୍ତି ଯେ ଫୋନି ସାମୁଦ୍ରିକ ଝଡରେ ଓଡିଶାର ପ୍ରଭୂତି କ୍ଷୟକ୍ଷତି ଘଟିଥବବାରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ପୁଣି ଥରେ ଦାବି କରିଥିଲେ

ଗୋଆ ରେନ ବାୟ ' ଆରବସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ 'ବାୟୁ' ଉତ୍ତର ଦିଗକୁ ଗତି କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପ୍ରବଳ ବର୍ଷାର ସତର୍କ ସ୍ବଚନା ଜାରି କରିବା ସହିତ ଗଭୀର ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ଧୀବର ମାନଙ୍କୁ ପରାମର୍ଶ ଦେଇଛି

ଏହା ଫଳରେ ଗୋଆରେ ଆସନ୍ତା ଦୁଇଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି

ଚଳିତ ବିଶ୍ୱକପ୍ରେ ଟାଇଟଲ ପାଇଁ ପ୍ରବଳ ଦାବିଦାର ଥିବା ଭାରତୀୟ ଦଳକୁ ଏହି କାରଣରୁ ଏକ ବଡ ଧକ୍କା ଲାଗିଛି ବିସିସିଆଇର ସୃତ୍ରକୁ ଉଦ୍ଧାର କରି ପିଟିଆଇ କହିଛି ଧଓ୍ୱନ ଆସନ୍ତା ଗୁରୁବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ଓ ରବିବାର ଦିନ ପାକିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚକୁ ବାଦ୍ ପଡିବେ

ଅଲିମ୍ପିକ୍ରେ ସାମିଲ ହେବା ପାଇଁ ଏବେ ଭାରତ ମାତ୍ର ଗୋଟିଏ ବିଜୟ ପଛରେ ରହିଛି ତରୁନ୍ଦୀପ ରାୟପ୍ରବୀନ୍ ଯାଦବ ଏବଂ ଅତନ୍ତ ଦାସଙ୍କ ଦଳ ଏହାର ପରବର୍ତ୍ତୀ ମ୍ୟାଚରେ କାନାଡାର ଏରିକ୍ ପିଟର୍ସ କ୍ରୀସ୍ ପିନ୍ ଡୁନାସ୍ ଓ ବ୍ରାୟାନ୍ ନାଗସୁଏଲଙ୍କୁ ଭେଟିବେ